ଅନ୍ୟପକ୍ଷରେ ରାଜ୍ୟରେ କରୋନରେ ଆଉ ଦୁଇଜଶଙ୍କର ମୃତ୍ୟୁ ହୋଇଥିବା ଆକି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି

ଜିଲ୍ଲାରେ ଉପଯୁକ୍ତ ପରିଚୟପତ୍ର ଥିବା ବ୍ୟକ୍ତିମାନଙ୍ଙୁ ଦୁଇଚକିଆ ଯାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସେହିପରି ଲୋକମାନେ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ଓ ନିକ ଘରଠାରୁ ଏକକିଲୋମିଟରରୁ ଅଧିକ ଦୂର ଯାତ୍ରା ନ କରିବାକୁ ଅନୁରୋଧ କରିଛନ୍ତି କରାଯାଇଛି

ସେହିପରି କୋରାପୁଟ କିଲ୍ଲାରେ ମଧ୍ଧ ସପ୍ତାହନ୍ତ ସଟଡାଉନ ଘୋଷଣା କରାଯାଇଛି

ଶ୍ରୀକୀଉଙ୍କର ସୁନାବେଶ ଦର୍ଶନ କରିପାରିବେ ସିଂହଦ୍ୱାର ସମ୍ମଖରେ ରଖାଯାଇଥିବା ତିନି ରଥ ଉପରେ ଚତୂର୍ବ୍ଧା ମୁର୍ଭିଙ୍କର ନୀତିକାନ୍ତି ଅନୁଷ୍ତିତ ହେଉଛି

ଆସନ୍ତାକାଲି ରଥ ଉପରେ ଠାକୁରଙ୍କର ଅଧରପଶା ନୀତି ଅନୁଷ୍ଠିତ ହେବ

ତେବେ ଗତ ଏପ୍ରିଲ୍ ଏବଂ ମେ' ମାସ ତୁଳନାରେ ଜୁନ୍ ମାସରେ ଟିକସ ସଂଗ୍ରହ ହାରରେ ଉନ୍ନତି ଘଟିଛି

ଏହିସବୁ ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର ମୟୂରଭଞ୍ଞ ସୁନ୍ଦରଗଡ଼ ଓ ଅନୁଗୁଳ